ପ୍ରଧାନମନ୍ତ୍ରୀ ଏବେ ସାବରମତି ଆଶ୍ରମରେ ପହଞ୍ଚ୍ଚନ୍ତି

ଏହି ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଓ ବିଦେଶରେ ଅନେକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଛି ମହାତ୍ମାଗାନ୍ଧିଙ୍କର ସମାଧିପୀଠ ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ମଧ୍ୟ ଅନୁଷ୍ଠିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତି ଓମ୍ ବିର୍ଲା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ବହୁ କେନ୍ଦ୍ରମନ୍ତୀ ବିଜେପିର ବହ୍ର ନେତା ଓ ବିରୋଧ ଦଳ ନେତାମାନେ ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧ୍ୟପୀଠରେ ପ୍ରଷ୍ପମାଲ୍ୟ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ରାଜଘାଟଠାରେ କିଛି ସମୟ ରହିଥିଲେ ସେହି ସମୟରେ ସେଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା କରାଯାଇଥିଲା ଟ୍ୱିଟ୍ କରି ଶ୍ରୀ ମୋଦି ସମଗ୍ର ମାନବଜାତି ପାଇଁ ମହାତ୍ମାଗାନ୍ଧିଙ୍କର ଅବଦାନ ବିଷୟ ଉଲ୍ଲେଖ କରିଛନ୍ତି ଗାନ୍ଧିଜୀଙ୍କ ଉପରେ ଏକ କ୍ଷୁଦ୍ର ଭିଡ଼ିଓ କ୍ଲିପ୍ରେ ଶ୍ରୀ ମୋଦି କହିଛନ୍ତି ଶାନ୍ତିପାଇଁ ତାଙ୍କର ବାର୍ଭାର ଆଜି ମଧ୍ୟ ସମଗ୍ର ବିଶ୍ୱପାଇଁ ପ୍ରାସଙ୍ଗିକତା ରହିଛି

ସେଠାରେ ସେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆଶ୍ରମରେ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍କୁ ବର୍ଜନ କରିବା କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ

ଶାହା ସଙ୍କ୍ସ ଯାତ୍ରା ବିଜେପି ସଭାପତି ଅମିତ୍ ଶାହା ଆଜି ନୂଆଦିଲ୍ଲୀରେ ବିଜେପିର ଦେଶବ୍ୟାପୀ ଗାନ୍ଧି ସମ୍ପର୍କ ଯାତ୍ରାର ଶୁଭାରମ୍ଭ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଗାନ୍ଧିଜୀ ବିଶ୍ୱକୁ ସତ୍ୟ ଓ ଅହିଂସାର ପଥ ପ୍ରଦର୍ଶନ କରିଛନ୍ତି ଓ ତାଙ୍କର ସତ୍ୟାଗ୍ରହ ଆନ୍ଦୋଳନ ବ୍ରିଟିଶ୍ ସରକାରଙ୍କୁ ଦୋହଲାଇ ଦେଇଥିଲା ଆଜିଠାରୁ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବ୍ୟବହାର ନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଫିଟ୍ ଇଣ୍ଡିଆ ପ୍ଲଗ୍ ରନ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜ୍ଞ ଆଜି ଗାନ୍ଧି ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଫିଟ୍ ଇଣ୍ଡିଆ ପୁଗ୍ ଦୌଡ଼ର ଶୁଭାରମ୍ଭ କରିଥିଲେ ବିଜେପି ସାଂସଦ ମନୋଜ ତିୱାରୀ କୁସ୍ତି ପ୍ରତିଯୋଗୀ ବଜରଙ୍ଗ ପୁନିଆ କବି ଅଶୋକ ଚକ୍ରଧର ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ

ଗାନ୍ଧି ଟ୍ରିବ୍ୟୁଟ୍ସ୍ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଗାନ୍ଧିଜୀଙ୍କର ଜୟନ୍ତୀକୁ ଅହିଂସା ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ

ଏହି ଅବସରରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍କତି ଏବଂ ମନ୍ତିମଣ୍ଡଳ ବହୃ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ଓ ବିଧାନସଭା ପରିସରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମ୍ଭର୍ତ୍ତିରେ ପ୍ରଷ୍ଣମାଲ୍ୟ ଅର୍ପଣ କରିଥିଲେ ଛତିଶଗଡ଼ରେ ଆଜିଠାର୍ଚ ରାଜ୍ୟ ବିଧାନସଭାର ଏକ ଦୂଇଦିନିଆ ଅଧିବେଶନ ଆରମ୍ଭ କରାଯାଇଛି ଏହି ଅଧିବେଶନ ସମୟରେ ବିଧାନସଭା ସଦସ୍ୟମାନେ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ଲେଖାଗୁଡ଼ିକ ଉପରେ ସେମାନଙ୍କର ମତାମତ ଦେଉଛନ୍ତି

ଏହି ଅବସରରେ ସ୍ପଚ୍ଛତା ହି ସେବା ସଚେତନତା ର୍ୟାଲି ଓ ସାଧାରଣ ସଭାମାନ କରାଯାଇଛି ତାମିଲ୍ନାଡୁର ତ୍ରିଚିଠାରେ ଗାନ୍ଧିଜୀଙ୍କ ଜୀବନୀ ଓ ତାଙ୍କ ସମୟର ଘଟଣାବଳୀ ଉଲ୍ଲେଖ ଥିବା ଷ୍ଟାମ୍ପ୍ରଗୁଡ଼ିକର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି କର୍ଷ୍ଣାଟକରେ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବର୍ଜନ ପାଇଁ ସ୍ୱଚ୍ଛତା ସଚେତନ ଅଭିଯାନ ଏନ୍ସିସି ଓ ସ୍କାଉଟ୍ସ୍ମାନଙ୍କଦ୍ୱାରା ର୍ୟାଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀ ୟେଦିୟୁରାସ୍ପା ଆଜି ବେଙ୍ଗାଲ୍ଟୁରୁଠାରେ ମହାତ୍ମାଗାନ୍ଧିଙ୍କ ଉପରେ ଯୋଜନା ପତ୍ରିକାର ଏକ ସ୍ୱତନ୍ତ୍ର ସଂସ୍କରଣକୁ ଉନ୍କୋଚନ କରିଛନ୍ତି ଅର୍ଭଶାଚଳ ପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ମିଜୋରାମ୍ରେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ସହିତ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀ ଜୋରାମ୍ଥଙ୍ଗା ଆଇଜଲ୍ଠାରେ ଆନ୍ତର୍ଜାତିକ ଅହିଂସା ଦିବସ ପାଳନରେ ରାଜ୍ୟର ନେତୃତ୍ୱ ନେଇଥିଲେ ମେଘାଳୟରେ ଗାନ୍ଧିଜୀଙ୍କର ଜୟନ୍ତୀ ପାଳନ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ମଧ୍ୟପ୍ରଦେଶରେ ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତୀଙ୍କ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି

ପୁଦୁଚେରୀରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଚଳି ଦିଆଯାଇଛି ଗୁଜରାତ୍ କ୍ୟାମ୍ପେନ୍ ଗୁଜରାତ୍ରେ ସ୍ୱଚ୍ଛତା ହି ସେବା ଅଭିଯାନରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବର୍ଜନ ସଂକ୍ରାନ୍ତ ସଚେତନତା ଅଭିଯାନରେ ଯୁବାମାନେ ସକ୍ରିୟତାର ସହ ଅଂଶଗ୍ରହଣ କରିଛନ୍ତି

ସେଠାରେ ଅବସ୍ଥିତ ଭାରତର ହାଇ କମିଶନ୍ଦ୍ୱାରା ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଥିରେ ପ୍ରଖ୍ୟାତ ନୃତ୍ୟାଙ୍ଗନା ଓ ନୃତ୍ୟଗୁରୁ ତଥା ଆଇସିସିଆର୍ ସ୍କଲାର୍ ଶର୍ମିଲା ବାନାର୍ଜୀ ଏକ ନୃତ୍ୟ କାର୍ଯ୍ୟକ୍ରମ ପରିବେଶଣ କରିଛନ୍ତି ଏଥିରେ ମହାତ୍କାଗାନ୍ଧିଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଛି ବାଂଲାଦେଶର ବହୁ ସ୍କୁଲ୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି

ପାଲେଷ୍ଟାଇନ୍ ଟେଲି ଯୋଗାଯୋଗ ଓ ସୂଚନା ବୈଷୟିକ ଜ୍ଞାନ ମନ୍ତ୍ରୀ ଇଶାକ୍ ସେଦର୍ ଗତକାଲି ରାମଲ୍ଲାରେ ଏହି ଡାକଟିକଟ ଉନ୍କୋଚନ କରିଛନ୍ତି ଭାରତୀୟ ପ୍ରତିନିଧି ପିଏ ସୁନିଲ କୁମାର ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟଘାଟସ୍ଥିତ ଶାସ୍ତିଜୀଙ୍କ ସମାଧ୍ୟପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍କତି ଓମ୍ ବିର୍ଲା କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବିକେପି ନେତା ଏଲ୍କେ ଆଡ଼ବାନୀ ଓ ରାଜ୍ୟସଭା ବିରୋଧି ଦଳ ନେତା ଗୁଲାମ୍ ନବୀ ଆଜାଦ୍ ପାର୍ଲାମେଣ୍ଟ୍ର ସେକ୍ଷ୍ରାଲ୍ ହଲ୍ଠାରେ ମହାତ୍ମାଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଜେକେ ଲିଡର୍ସ ଜନ୍ମୁ କାଶ୍ମୀରରେ ବ୍ଲକ୍ ଡେଭ୍ଲପ୍ମେଣ୍ଟ କାଉନ୍ସିଲ୍ ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଶାସନ ଜମ୍ମୁ ଅଞ୍ଚଳର ବିଭିନ୍ନ ବିରୋଧି ଦଳଗୁଡ଼ିକର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତ କରିଛି ନିର୍ବାଚନ ପୂର୍ବରୁ ସେହି ନେତାମାନେ ସେମାନଙ୍କର ରାଜନୈତିକ କାର୍ଯ୍ୟକଳାପ କରିବାପାଇଁ ଏହି ପଦକ୍ଷେପ ନିଆଯାଇଛି ଗୃହବନ୍ଦୀରୁ ମୁକ୍ତ ହୋଇଥିବା ନେତାମାନଙ୍କ ମଧ୍ୟରେ ନ୍ୟାସନାଲ୍ କନ୍ଫରେନ୍ସ କଂଗ୍ରେସ ନ୍ୟାସନାଲିଷ୍ଟ ପାନ୍ଟୁର୍ସ ପାର୍ଟି ଓ କମ୍ମୁ ଡିଭିଜନ୍ର ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ଅଛନ୍ତି

ଜମ୍ମୁ ଅଞ୍ଚଳର ସେହି ନେତାମାନଙ୍କୁ ସେମାନଙ୍କ ଅଞ୍ଚଳର ଥାନାଗୁଡ଼ିକ ମାଧ୍ୟମରେ ଏ ବିଷୟରେ ଜଣାଇ ଦିଆଯାଇଛି

ବର୍ଷା ଯୋଗୁଁ ଆକ୍ଟିର ଖେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ୍ ରଖାଯାଇଥିଲା ପୂର୍ବରୁ ଖରାପ ଆଲୋକ ଓ ମେଘୁଆ ପାଗ ଯୋଗୁଁ ନିର୍ଦ୍ଧାରିତ ସମୟ ପ୍ରର୍ବର୍ ଅମ୍ପାୟାର୍ମାନେ ଚା'ପାନ ବିରତି ସମୟ ଘୋଷଣା କରିଥିଲେ